ସାଇକ୍ଲୋନ୍ ଓଭରାଲ୍ ସାମୁଦ୍ରିକ ଘୂର୍ଷିଝଡ଼ 'ଫନୀ'ର ପ୍ରଭାବରେ ଓଡ଼ିଶାର ପରିସ୍ଥିତି ଆକଳନ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ରାଜ୍ୟ ଗସ୍ତରେ ଆସିବେ ଆଜି ସକାଳେ ଶ୍ରୀ ମୋଦି ଓଡ଼ିଶା ଓ ପଣ୍ଢିମବଙ୍ଗ ରାଜ୍ୟପାଳମାନଙ୍କ ସହ ଟେଲିଫୋନ୍ ଯୋଗେ ପରିସ୍ଥିତ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ସାମୁଦ୍ରିକ ବାତ୍ୟାଦ୍ୱାରା ପ୍ରଭାବିତ ଲୋକମାନଙ୍କ ପ୍ରତି ସାରାଦେଶର ସମର୍ଥନ ରହିଛି ଶ୍ରୀ ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥାବାର୍ଭା କଲାବେଳେ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟକୁ ନିରନ୍ତର ସମର୍ଥନ ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି

ଏୟାର ଇଞ୍ଜିଆ ବିମାନ ଚଳାଚଳ ସଂସ୍କା ମାଗଣାରେ କ୍ଷତିଗ୍ରସ୍ତମାନଙ୍କ ରିଲିଫ୍ ସାମଗ୍ରୀ ଯୋଗାଇ ଦେବାକୃ ଘୋଷଣା କରିଛି ଟ୍ୱିଟ୍ କରି ଏୟାର୍ ଇଣ୍ଡିଆ ପକ୍ଷର୍ତ କୃହାଯାଇଛି ସହାୟତା ପ୍ରଦାନ କରିବାକୁ ଚାହୁଁଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ଓ ନାଗରିକ ସମାଜ ଆଦି ସଂସ୍ଥାଗୁଡ଼ିକ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଆବାସିକ କମିଶନର୍କ ସହ ଯୋଗାଯୋଗ କରନ୍ତୁ ପଣ୍ଟିମବଙ୍ଗର ଉପକୃଳବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ମୃଷଳଧାରାରେ ବର୍ଷା ହେଉଛି

ଗତକାଲି ରାତିରୁ ପ୍ରବଳ କୁଆର ଆସିବାରୁ ଦିଘା ଓ ମଣ୍ଡେର୍ମୋନିଡିଉ ଅଞ୍ଚଳରେ ସମୁଦ୍ର ପାଣି ମାଡ଼ିଯାଇଛି ପ୍ରତିକାରମୂଳକ ବ୍ୟବସ୍ଥାସ୍ୱର୍ପ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଅନେକ ଟ୍ରେନ୍ର ଚଳାଚଳକୁ ବାତିଲ୍ କରାଯାଇଛି ଆକି ଅପରାହୁବେଳକୁ ବର୍ଷା କମିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆଜି ସକାଳୁ ଏୟାର ଇଣ୍ଡିଆ କୋଲ୍କାତାରୁ ବିମାନ ଚଳାଚଳ ଆରମ୍ଭ କରିଛି ଆସାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୁଦ୍ରିକ ଝଡ଼ 'ଫନୀ'ର ମୁକାବିଲା କରିବାପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି

ଧୁବ୍ରିର ଉପକମିଶନର୍ କହିଛନ୍ତି ଜିଲ୍ଲାରେ ମାଛଧରା ଓ ନୌଚଳାଚଳକୁ ସମ୍ପର୍ଣ୍ଣ ବନ୍ଦ୍ କରାଯାଇଛି ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍ଗୁଡ଼ିକୁ ସଜାଗ ରଖାଯାଇଛି ଲୋକମାନଙ୍କୁ ଘର ବାହାରକୁ ଯିବାପାଇଁ ବାରଣ କରାଯାଇଛି ଓ ରିଲିଫ୍ ସାମଗ୍ରୀ ସହ ଉଦ୍ଧାରକାରୀ ଦଳଗୁଡ଼ିକ ପ୍ରସ୍ତୁତ ହୋଇ ରହିଛନ୍ତି ବୋର୍ଝର୍ ବିମାନ ବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ଖବର ମିଳିଛି ୟୁଏନ୍ ଇଣ୍ଡିଆ ସାଇକ୍ଲୋନ୍ ସାମୁଦ୍ରିକ ମହାବାତ୍ୟା 'ଫନୀ' ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ସଂକ୍ରାନ୍ତରେ ସଠିକ୍ ଭାବେ ପୂର୍ବାନୁମାନ କରାଯିବାଦ୍ୱାରା ଧନଜୀବନ ହାନୀ ହ୍ରାସ କରିବା ସଙ୍ଗେ ସଙ୍ଗେ ସ୍ଥାନାନ୍ତରିତ କାର୍ଯ୍ୟକୁ ସୁରୁଖୁରୁରେ କରାଯାଇ ପାରିଥିବାରୁ କାତିସଂଘ ଦୁର୍ବିପାକ ପ୍ରଶମନ ସଂସ୍ଥା ଭାରତୀୟ ପାଣିପାଗ ବିଭାଗର ଭୂୟସୀ ପ୍ରଶଂସା କରିଛି ଦୁର୍ବିପାକ ବିପଦ ହ୍ରାସପାଇଁ ଜାତିସଂଘ ମହାସଚିବ ଏବଂ ଜେନେଭାସ୍ଥିତ କାତିସଂଘର ଦୁର୍ବିପାକ ବିପଦ ହ୍ରାସ ମୁଖ୍ୟ କାର୍ଯ୍ୟାଳୟର ସ୍ୱତନ୍ତ୍ର ପ୍ରତିନିଧି ମାମି ମିଳୁଡୋରି କହିଛନ୍ତି ଭାରତଦ୍ୱାରା ଶ୍ଚନ୍ୟ ମୃତାହତ ଅଭିମୁଖ୍ୟ ପାଇଁ ବାତ୍ୟା ପରିଚାଳନା ସଫଳତା ସେଶ୍ଚାଇ ଡାଞ୍ଚାର କାର୍ଯ୍ୟକାରିତାକୁ ପ୍ରତିପାଦନ କରୁଛି ଜାତିସଂଘ ସଂସ୍ଥାଗୁଡ଼ିକ ପକ୍ଷରୁ 'ଫନୀ' ଘ୍ରର୍ଷବାତ୍ୟାର ଗତିବିଧି ଉପରେ ନଜର ରଖାଯାଇଛି ଏବଂ ବାଂଲାଦେଶରେ ଶରଣାର୍ଥୀ ଶିବିରଗୁଡ଼ିକରେ ରହୁଥିବା ପରିବାରଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ଉପରେ ମଧ୍ୟ ଦୃଷ୍ଟି ରଖାଯାଇଛି କ୍ୟାମ୍ପେନିଂ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହେବ

ଜନ୍ମୁ କାଶ୍ମୀରର ଅନନ୍ତନାଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଲ୍ୱାମା ଓ ସୋପିଆଁ ଜିଲ୍ଲା ଏବଂ ଲଦାଖ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭୋଟ୍ଗ୍ରହଣ ହେବ ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଭୋଟ୍ଦାତାମାନଙ୍କୁ ପ୍ରଭାବିତ କରିବାପାଇଁ ଜୋର୍ସୋର୍ରେ ଉଦ୍ୟମ ଚଳାଇଛନ୍ତି

ଉତ୍ତର ପ୍ରଦେଶର ପ୍ରତାପଗଡ଼ ଏବଂ ବସ୍ତିଠାରେ ସେ ଉଦ୍ବୋଧନ ଦେଉଥିଲାବେଳେ ବିହାରର ବାଲୁିକୀ ନଗରଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ ବିଜେପି ସଭାପତି ଅମିତ୍ ଶାହା ସ୍ବତି ଇରାନୀଙ୍କପାଇଁ ପ୍ରଥମେ ଫତେପୁରଠାରେ ର୍ୟାଲି କରିବେ ଏବଂ ଆମେଠିରେ ରୋଡ୍ ଶୋ' କରିବେ ଲକ୍ଷ୍ମୌ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଧୌରହରା ଓ ମୋହନଲାଲଗଞ୍ଜଠାରେ ଆଜି ପ୍ରଚାର କରିବେ ଅଜ୍ହର୍ ଫ୍ରାନ୍ସ ଫ୍ରାନ୍ସ ରାଷ୍ଟ୍ରଦୃତ ଆଲେକ୍ଜାଣ୍ଡାର ଜିଗ୍ଲର୍ କହିଛନ୍ତି ଜେସେ ମହମ୍ମଦ ସନ୍ତାସବାଦୀ ସଙ୍ଗଠନର ମୁଖିଆ ମସୁଦ୍ ଅକ୍ହର୍କୁ ଜାତିସଂଘ ବିଶ୍ୱ ସନ୍ତାସବାଦୀ ଭାବେ ତାଲିକାଭୁକ୍ତ କରିବାଦ୍ୱାରା ସନ୍ତାସବାଦ ବିରୁଦ୍ଧରେ ଭାରତର ସଂଗ୍ରାମ ପ୍ରତି ଅନ୍ତର୍ଜାତୀୟ ସମୁଦାୟର ଦୂଢ଼ ସମର୍ଥନ ପାଇଁ ଏକ ପ୍ରମାଣ ଭାବେ କାମ କରିବ ଶ୍ରୀ ଜିଗ୍ଲର୍ କହିଛନ୍ତି ଫେବୃୟାରୀ ମାସରେ ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣ ସଂକ୍ରାନ୍ତରେ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଏହାର ନିନ୍ଦା କରାଯାଇ ନ ଥିବା ଅତି ଦୁଃଖର ବିଷୟ ବର୍ତ୍ତମାନ ଅଜ୍ହର୍କୁ କଳା ତାଲିକାଭୁକ୍ତ କରାଯିବା ଦ୍ୱାରା ତା' ବିରୁଦ୍ଧରେ କୌଣସି ନିଷ୍ପଭି ନେବାପାଇଁ ଆଲୋଚନା କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦକ୍ଷେପ ବୋଲି ବିବେଚନା କରାଯିବ

ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଏହି ରିହାତି ବନ୍ଦ୍ କରିବା ଉପରେ ଆଜି ନିଷ୍କଭି ନିଆଯିବାର କଥା ଅଛି

ଆମେରିକୀୟ ନିଯୁକ୍ତିକୁ ସୁରକ୍ଷିତ ରଖିବାପାଇଁ ଭାରତ ସହ ମୁଲଚାଲ କରିବାକୁ ସାଂସଦମାନେ ଟ୍ରମ୍ପ୍ ପ୍ରଶାସନକୁ ଅନୁରୋଧ କରିଛନ୍ତି କଂଗ୍ରେସ ରାହ୍ୱଲ୍ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେକାରୀ ସମସ୍ୟା ଓ କୃଷକମାନଙ୍କ ସଙ୍କଟ ପ୍ରତି ଅଶଦେଖା କରୁଛନ୍ତି ନ୍ତଆଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ସାମ୍ଭାଦିକମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗାନ୍ଧି କହିଛନ୍ତି ସନ୍ତାସବାଦକୁ ଦୃଢ଼ ହସ୍ତରେ ଦମନ କରାଯିବା ଉଚିତ ଏବଂ ଏନ୍ଡିଏ ସରକାରଙ୍କ ତୁଳନାରେ ୟୁପିଏ ସରକାର ସନ୍ତାସବାଦ ବିରୁଦ୍ଧରେ ଅଧିକ କଠୋର ପଦକ୍ଷେପ ନେଇଛନ୍ତି ଇସି ନୋଟିସ୍ କେଜରିୱାଲ୍ ବିଜେପିର ଉତ୍ତର ପଣ୍ଟିମ ଦିଲ୍ଲୀ ସଂସଦୀୟ ପ୍ରାର୍ଥୀ ହଂସରାଜ ହଂସଙ୍କ ସଂକ୍ରାନ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍ ଏବଂ ଅନ୍ୟମାନଙ୍କର ମନ୍ତବ୍ୟ ଉପରେ ନିର୍ବାଚନ କମିଶନ୍ ଜବାବ୍ ମାଗିଛନ୍ତି

ଶ୍ରୀ କେଜରିଓ୍ୱାଲ୍ଙ୍କ ସମେତ ତାଙ୍କ ପାର୍ଟିର ରାଜେନ୍ଦ୍ର ପାଲ୍ ଗୌତମ ଏବଂ ଗୁଗନ୍ ସିଂଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଜବାବ୍ ଦେବାକୁ କୁହାଯାଇଛି

ଫନି ବାତ୍ୟାର ପ୍ରଭାବ ଯୋଗୁଁ ଏହା ଘଟିଛି ବୋଲି ପାଣିପାଗ ବିଭାଗ ପକ୍ଷର୍ତ କୃହାଯାଇଛି

ପ୍ରବଳ ବର୍ଷା ଏବଂ ଧଳିଝଡ଼ ଯୋଗୁଁ ସାହାରନପୁର ବାଦାଓଁ ମହାରାଜଗଞ୍ଜ କୁଶିନଗର ପିଲିଭିତ୍ ବାଗ୍ପଥ୍ ଏବଂ ବାରାଣସୀ କିଲ୍ଲ ବିଶେଷ ପ୍ରଭାବିତ ହୋଇଛି ଏହିସବୁ ଜିଲ୍ଲାରେ ବ୍ୟାପକ ଫସଲ ଓ ପଶୁସମ୍ପଦ ନଷ୍ଟ ହୋଇଛି

ଏଥିମଧ୍ୟରେ ଭୋଡାଫୋନ୍ ଏମ୍ ପୈସା ଏବଂ ଫୋନ୍ ପେ ସଂସ୍ଥା ରହିଛି ନୀତିନିୟମର ଉଲ୍ଲଂଘନ ଅଭିଯୋଗରେ ଏହି କୋରିମାନା ଲାଗୁ କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଅନ୍ୟ ପିପିଆଇଗୁଡ଼ିକ ହେଲେ ୱେଷର୍ଣ୍ଣ ୟୁନିୟନ୍ ଫାଇନାନ୍ଦିଆଲ୍ ସର୍ଭିସେସ୍ ମନିଗ୍ରାମ୍ ପେମେଣ୍ଟ୍ ସିଷ୍ଟମ୍ ଏବଂ ୱାଇକ୍ୟାସ୍ ସଫ୍ଟୁଓୟାର ସଲ୍ୟସନ୍ସ ଇସ୍ରୋ ସନ୍ଷ୍ଟଡି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସୂର୍ଯ୍ୟ ଅଧ୍ୟୟନ ପାଇଁ ଏକ ଯାନ ଆସନ୍ତାବର୍ଷ ପଠାଇବାକୁ ବିଚାର କରୁଛି ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେଶିବନ୍ କହିଛନ୍ତି ଏହି କାର୍ଯ୍ୟକ୍ରମର ନାମ ରଖାଯିବ 'ଆଦିତ୍ୟ'